କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସମୀକ୍ଷା କରିବା ଲାଗି କେନ୍ଦ୍ରସରକାର ଉଚ୍ଚସରୀୟ ଟିମ୍ ପଠାଇଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେତେକ ସଂସ୍ଥାକୁ ବାଦ୍ ଦେଲେ ଅନ୍ୟସବୁ ପିଏସ୍ୟୁ ଗୁଡ଼ିକର ଘରୋଇ କରଣ କରାଯିବ ଏକ ଓ୍ଦେବିନାର୍ରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେତେସବୁ ଅଣଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ ଉଦ୍ୟୋଗ ରହିଛି ସେସବୁର ଘରୋଇ କରଣ ପାଇଁ ସରକାର ପ୍ରତିବଦ୍ଧ ସେ କହିଛନ୍ତି କ୍ଷତିରେ ଚାଲୁଥିବା ପିଏସ୍ୟୁ ଗୁଡ଼ିକୁ ବଞ୍ଚାଇ ରଖିବା ଲାଗି ଟିକସ ଦାତାଙ୍କ ଅର୍ଥକୁ ଖର୍ଚ୍ଚ କରିବାର କୌଣସି ଆବଶ୍ୟକତା ନାହିଁ ଏହି ସଂସ୍ଥାଗୁଡ଼ିକୁ ବଞ୍ଚାଇବା ଲାଗି ଖର୍ଚ୍ଚ କରାଯାଉଥିବା ଅର୍ଥ ଯୋଗୁଁ ଦେଶର ଅର୍ଥନୀତି ଉପରେ ଅଯଥା ଚାପ ସୃଷ୍ଟି ହେଉଛି ଜନସାଧାରଣଙ୍କ ଅର୍ଥ ତାଙ୍କର କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି ସରକାର ଲୋକଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି ଯଦି ସରକାର ନିଜେ ବ୍ୟବସାୟ କରିବେ ତେବେ କ୍ଷତି ସରକାରଙ୍କୁ ସହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମାନବ ସମ୍ଭଳକୁ ଦେଶର ପ୍ରଶାସନିକ ବ୍ୟବସ୍ଥା ପାଇଁ ବ୍ୟବହାର କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଘରୋଇ କ୍ଷେତ୍ର ଅଧିକ ନିବେଶ ଶ୍ରେଷ୍ଠ ବ୍ୟବସ୍ଥା ଉଚ୍ଚଗୁଣାତ୍ମକମାନର ପଦକ୍ଷେପ ନେଇପାରିବେ ଏବଂ ଏହି ସଂସ୍ଥାଗୁଡ଼ିକରେ ପରିବର୍ତ୍ତନ ଆଣିବା ସହ ଏହାର ଆଧୁନିକୀକରଣ କରାଯାଇ ପାରିବ ପିଏସ୍ୟୁ ଅଶଧନ ବିକ୍ରିରୁ ଯେଉଁ ପାର୍ଷି ମିଳିବ ତାହାକୁ ପାନୀୟଜଳ ପରିମଳ ଶିକ୍ଷା ଏବଂ ସୁବାସ୍ଥ୍ୟ ସେବା କ୍ଷେତ୍ର ଭଳି କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ଅବସରରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରି ହେଉଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ହୋଇଛି ଏଗୁଡ଼ିକ ମଧ୍ୟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଶକ୍ତି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ମନ୍ତ୍ରଣାଳୟର ପ୍ରକଳ୍ପ ଅନ୍ତର୍ଭୁକ୍ତ

ତେବେ ପ୍ରକଳ୍ପ କାର୍ଯ୍ୟକାରିତାରେ ହେଉଥିବା ବିଳୟକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହ ଏହାକୁ ଯଥାଶୀଘ୍ର ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍କୁ ନିଷିଦ୍ଧ କରିବା ସଂକ୍ରାନ୍ତ ପଦକ୍ଷେପର ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମୀକ୍ଷା କରିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସଚେତନତା ଅଭିଯାନ ସହ ଯୁବଗୋଷ୍ଠୀଙ୍କୁ ସମ୍ପୃକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଅର୍ଥମନ୍ତ୍ରୀ ଦେଶର ଅର୍ଥନୈତିକ ବିକାଶରେ ଘରୋଇ ବ୍ୟାଙ୍କ୍ ଗୁଡ଼ିକ ସମାନ ଭାବେ ଭାଗିଦାରୀ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଟ୍ୱିଟ୍ ଯୋଗେ କହିଛନ୍ତି ଘରୋଇ ବ୍ୟାଙ୍କ୍ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇ ଦେଇଛନ୍ତି ଏହି ବ୍ୟାଙ୍କ୍ ଗୁଡ଼ିକ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଯୋଗଦାନ କରିପାରିବେ ନିୟମ କୋହଳ ହୋଇଥିବାରୁ ଘରୋଇ ବ୍ୟାଙ୍କ୍ ସରକାରଙ୍କ ବ୍ୟାଙ୍କିଙ୍ଗ୍ କାରବାରରେ ସାମିଲ ହୋଇପାରିବେ ସରକାରୀ ବିକ୍ନେସ୍ ପରିଚାଳନାରେ ଏହି ବ୍ୟାଙ୍କ୍ ଗୁଡ଼ିକ କାର୍ଯ୍ୟକରିବା ଲାଗି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି ଯକ୍ଷ୍ମା ରୋଗ ଦେଶରୁ ଯକ୍ଷା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟରେ ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏ କ୍ଷେତ୍ରରେ ଜନଆନ୍ଦୋଳନ ସୃଷ୍ଟି କରିବାକୁ ଏହି ବୈଠକରେ ନିଷ୍ପଭି ନିଆଯାଇଛି

ଏ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ସଫଳ ହୋଇଛି ଇତିମଧ୍ୟରେ ବିଗତ କିଛି ବର୍ଷ ଧରି ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପ୍ରତିଷେଧକ ଔଷଧ ପ୍ରଦାନ କରାଯାଉଛି

ଏ ଦିଗରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଏବଂ ଜନସଚେତନତା ବୃଦ୍ଧି ସମ୍ପର୍କରେ ସେ ଆଲୋକପାତ କରିଥିଲେ

ମନ୍ତ୍ରୀ କହିଛନ୍ତି ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ ଇସ୍ତଫା ଦେବା ପରେ ସରକାର ଗଠନ କରିବାକୁ କୌଣସି ପାର୍ଟି ଆଗକୁ ନ ଆସିବାରୁ ଉପରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ବିଷୟରେ ରାଷ୍ଟ୍ରପତିଙ୍କୁ ଜଣାଇ ଦିଆଯିବ ଓ ରାଷ୍ଟ୍ରପତିଙ୍କ ସମ୍ମତି ପରେ ବିଧାନସଭା ଭଙ୍ଗ କରାଯିବ କେନ୍ଦ୍ର କ୍ୟାବିନେଟ୍ ଆଇଟି କ୍ଷେତ୍ରର ହାର୍ଡଓ୍ୱୟାର୍ ଗୁଡ଼ିକ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଜନାକୁ ଅନୁମୋଦନ କରିଛି ଏହି ହାର୍ଡଓ୍ବୟାର୍ ଗୁଡ଼ିକ ମଧ୍ୟରେ ଲ୍ୟାପ୍ଟପ୍ ଟ୍ୟାବ୍ କମ୍ପ୍ୟୁଟର ଓ ସର୍ଭର ପ୍ରଭୂତି ଅନ୍ତର୍ଭୁକ୍ତ

ଉଚ୍ଚସ୍ତରୀୟ ଟିମ୍ କୋଭିଡ୍ ସଫକ୍ରମଣ ମାମଲା ବୃଦ୍ଧି ପାଉଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ଟିମ୍ ପଠାଇଛନ୍ତି

ମହାରାଷ୍ଟ୍ର କେରଳ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜରାଟ ପଞ୍ଜାବ କର୍ଣ୍ଣାଟକ ତାମିଲନାଡୁ ପଶ୍ଚିମବଙ୍ଗ ଏବଂ ଜାନ୍ଷୁ କାଶ୍ମୀରକୁ ତିନି ଜଣିଆ ସଦସ୍ୟ ଟିମ୍ ପଠାଯାଇଛି ପ୍ରତ୍ୟେକ ଟିମ୍ର ମୁଖ୍ୟ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ ରହିଛନ୍ତି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଏହି ଟିମ୍ ମିଳିତ ଭାବେ କାର୍ଯ୍ୟ କରିବ ଏବଂ ଅଚାନକ ସଂକ୍ରମଣ ବୃଦ୍ଧିର କାରଣ ସମ୍ପର୍କରେ ସମୀକ୍ଷା କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ମହାରାଷ୍ଟ୍ର କେରଳ ଛତିଶଗଡ଼ ମଧ୍ୟପ୍ରଦେଶ ଗୁଜରାଟ ପଞ୍ଜାବ ଏବଂ ଜାମ୍ଗୁ କାଶ୍ମୀରକୁ ଆର୍ଟିପିସିଆର୍ ଟେଷ୍ଟ ବୃଦ୍ଧି କରିବା ଲାଗି ଚିଠି ଲେଖି ପରାମର୍ଶ ଦେଇଛନ୍ତି ସେହିପରି ପକ୍କିଟିଭ୍ ମାମଲା ଗୁଡ଼ିକର କଣ୍ଟ୍ରାକୁ ଟ୍ରେସିଂ କରିବା ପାଇଁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି

କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯାଇଛି

ଖରିଫ୍ ଋତୁରେ ଯେଉଁସବୁ ରାଜ୍ୟରୁ ଧାନ ସଂଗ୍ରହ କରାଯାଇଛି ସେଗୁଡ଼ିକ ମଧ୍ୟରେ ପଞ୍ଜାବ ହରିଆନା ଉତ୍ତର ପ୍ରଦେଶ ତେଲଙ୍ଗନା ଉତ୍ତରାଖଣ୍ଡ ତାମିଲନାଡୁ ଚଣ୍ଡିଗଡ଼ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ କେରଳ ଗୁଜରାତ ଆନ୍ଧ୍ରପ୍ରଦେଶ ଛତିଶଗଡ଼ ଓଡ଼ିଶା ମଧ୍ୟପ୍ରଦେଶ ମହାରାଷ୍ଟ୍ର ବିହାର ଝାଡ଼ଖଣ୍ଡ ଆସାମ କର୍ଣ୍ଣାଟକ ପଶ୍ଚିମବଙ୍ଗ ଓ ତ୍ରିପୁରା ରହିଛି

ଏହି ଦିବାରାତ୍ର ତଥା ପିଙ୍କ୍ ବଲ୍ ଟେଷ୍ଟରେ ଟସ୍ ଜିତି ଙ୍ଗଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ସୁଭମନ ଗିଲ୍ ବ୍ୟାଟିଂ ଆରମ୍ଭ କରିଥିଲେ